ବିଭିନ୍ନ ଶିକ୍ଷାନୁଷାନରେ ସ୍ୱତନ୍ତ କାର୍ଯ୍ୟକ୍ରମ

ବାଚସ୍ୱତି ଶ୍ରୀ ପାତ୍ର ତାଙ୍କ ଦାବିକୁ ଗ୍ରହଣ କରି ନଥିଲେ ବରଂ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ

ଆଇଆଇଟି ଓ ଆଇଆଇଏମ୍ର ଉଦାହରଣ ଦେଇ ସେ କହିଥିଲେ ଆକି ବିଶ୍ୱରେ ଯଦି ଇଣ୍ଡିଆନ୍ ଇନ୍ଷିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଗୁଡ଼ିକ ଅନୁସନ୍ଧାନ ଦିଗରେ ଭାରତ ପାଇଁ ସୁନାମ ଆଣିପାରିଛନ୍ତି ତେବେ ଏହି ସଫଳତାର ଶ୍ରେୟ ପୁରାତନ ଛାତ୍ରମାନଙ୍କୁ ହି ଯାଏ

ରାତି ବଢ଼ିବା ସଙେ ସଙେ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଥିଲା

ତେବେ ଗତକାଲି ମେଳାର ଦିତୀୟ ଦିନ ଥିବାବେଳେ ପ୍ରାୟ ଲକାଧିକ ଦର୍ଶକଙ୍କ ସମାଗମ ହୋଇଥିବା ଜଣାପଡିଛି

ସେହିପରି ଲୋକଙ୍କ ମନୋରଞ୍ଞନ ପାଇଁ ଚଳିତଥର ସକାଳେ ଏବଂ ସଂଧ୍ଧାରେ ବିଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ବୈଷବପାଶି ମଞ ନିକଟରେ ଦର୍ଶକଙ୍ଙ ଭିଡ଼ ମଧ ଦେଖବାକୁ ମିଳିଥଲା

ସେହିଦିନଠାରୁ ଦେଶର ସମସ୍ତ ବିଦ୍ୟାଳୟରେ ଶିଶୁଦିବସ ପାଳନ କରାଯାଉଛି ଶିଶ୍ୱମାନଙ୍କ ସହ ସେ ସମୟ ଅତିବାହିତ କରିବାକୁ ଖୁବ୍ ଭଲପାଉଥିଲେ